ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ତାଙ୍କ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବା ବିଷୟ ଘୋଷଣା କରିଛନ୍ତି

ଆସାମ ଏଲ୍ଏସ୍ ପୋଲ୍ସ୍ ଆସାମ ମୁଖ୍ୟ ନିର୍ବାଚନ ଅଫିସର୍ ମୁକେଶ ସାହୁ କହିଛନ୍ତି ଜାତୀୟ ନାଗରିକ ପଞ୍ଜିକା ଲୋକସଭା ନିର୍ବାଚନରେ ଲୋକମାନଙ୍କର ଭୋଟିଂ ଅଧିକାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ ଶ୍ରୀ ସାହୁ କହିଛନ୍ତି ଯେଉଁମାନଙ୍କର ନାମ ଭୋଟର୍ ତାଲିକାରେ ପ୍ରକାଶ ପାଇଛି ସେମାନଙ୍କର ନାମ ଚଡ଼ାନ୍ତ ଜାତୀୟ ନାଗରିକ ପଞ୍ଜିକାରେ ଥାଉ ବା ନ ଥାଉ ସେମାନେ ଭୋଟ୍ ଦେଇପାରିବେ ଆମ ସମ୍ଭାଦଦାତା ଜଣାଇଛନ୍ତି ଆସାମରେ ଜାତୀୟ ନାଗରିକ ପଞ୍ଜିକାରେ ସଂଶୋଧନ କରାଯାଉଛି ଯାହାଦ୍ୱାରା ପ୍ରକୃତ ନାଗରିକମାନେ ଏଥିରେ ସ୍ଥାନ ପାଇବେ ଓ ବେଆଇନ ଦେଶାନ୍ତରିତ ଲୋକମାନଙ୍କୁ ଚିହ୍ନଟ କରାଯାଇପାରିବ ଜେଟ୍ଲୀ ଫେସ୍ବୁକ୍ ପୋଷ୍ଟ ଅର୍ଥମନ୍ତୀ ଅରୁଣ ଜେଟ୍ଲୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱର ଏନ୍ଡିଏ ସରକାରଙ୍କ ଅଧୀନରେ ଦେଶ ସ୍ରରକ୍ଷିତ ଓ ନିରାପଦ ଏକ ଫେସ୍ବରକ୍ ପୋଷ୍ଟରେ ସେ କହିଛନ୍ତି ସର୍ଜିକାଲ୍ ଆକ୍ରମଣ ଓ ବିମାନ ଆକ୍ରମଣ ସନ୍ତାସବାଦର ଉତ୍ପତ୍ତି ସ୍ଥଳ ଉପରେ ଆକ୍ରମଣ ନୀତି ଅନୁସାରେ କରାଯାଇଛି ସେ କହିଛନ୍ତି ସନ୍ତାସବାଦକ୍ତ ସମର୍ଥନ କରିଲେ ଏହାର ବଡ଼ ମ୍ବଲ୍ୟ ଦେବାକୁ ପଡ଼ିବ ବୋଲି ପାକିସ୍ତାନ ହୃଦୟଙ୍ଗମ କରିଛି ଓ ଭାରତର ପଦକ୍ଷେପକୁ ସମଗ୍ର ବିଶ୍ୱ ସ୍ୱାଗତ କରିଛି ମନ୍ତ୍ରୀ କହିଛନ୍ତି ପାକିସ୍ତାନ କ୍ରଟନୈତିକ ସ୍ତରରେ ଏକଘରିଆ ହୋଇଯାଇଥିବାବେଳେ ଏହାର ପୁରାତନ ବନ୍ଧୁ ରାଷ୍ଟ୍ରମାନେ ମଧ୍ୟ ତାହା ପାଖରେ ଛିଡ଼ା ହେବାକୁ କୁଷ୍ଠା ପ୍ରକାଶ କର୍ଛନ୍ତି କଂଗ୍ରେସ ଓ ଏହାର ମହାମେଣ୍ଟ ସହଯୋଗୀ ଦଳମାନେ ଭୋଟ୍ ପାଇଁ ସନ୍ତାସବାଦ ଓ ବିଦ୍ରୋହାତ୍କକ କାର୍ଯ୍ୟ ବିରୋଧୀ ସଂଗ୍ରାମର ଗୁରୁତ୍ୱ ହ୍ରାସ କର୍ଚ୍ଛନ୍ତି ସେ କହିଛନ୍ତି କଂଗ୍ରେସ ସରକାରଙ୍କ ସହ ପୁଲ୍ୱାମା ଆକ୍ରମଣର ନିନ୍ଦା କରିଥିବାବେଳେ ବାଲାକୋଟ୍ ଆକ୍ରମଣ ଉପରେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଚ୍ଛି ବିଏସ୍ପି କଂଗ୍ରେସ ବହ୍ରଜନ ସମାଜ ପାର୍ଟି କୌଣସି ରାଜ୍ୟରେ କଂଗ୍ରେସ ସହ ମେଣ୍ଟ ଗଠନ କରିବ ନାହିଁ ବୋଲି ଆଜି ଘୋଷଣା କରିଛି ଲକ୍ଷ୍ରୌରେ ପାର୍ଟି ନେତାମାନଙ୍କର ଏକ ବୈଠକ ପରେ ପ୍ରକାଶିତ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ବହୁଜନ ସମାଜ ପାର୍ଟି କୌଣସି ବି ରାଜ୍ୟର କଂଗ୍ରେସ ସହ କଦାପି ନିର୍ବାଚନ ବୁଝାମଣାରେ ଉପନୀତ ହେବ ନାହିଁ ବୋଲି ସ୍ଥିର କରିଛି ଉତ୍ତର ପ୍ରଦେଶକୁ ଛାଡ଼ି ବାକି ସବୁ ରାଜ୍ୟରେ ବିଏସ୍ପି ନେତାମାନେ ଲକ୍ଷ୍ମୌରେ ପାର୍ଟି ସଭାପତି ମାୟାବତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ ମାୟାବତୀ କହିଛନ୍ତି ଉତ୍ତର ପ୍ରଦେଶ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ସମାଜବାଦୀ ପାର୍ଟି ସହ ତାଙ୍କ ପାର୍ଟିର ମେଣ୍ଟ ପାରସରିକ ସମ୍ମାନ ଓ ମେଣ୍ଟ ଗଠନ ପାଇଁ ଇଚ୍ଛାକୁ ଭିଭିକରି ଗଢ଼ି ଉଠିଛି ଏହା ଏକ ଯଥାର୍ଥ ମେଣ୍ଟ ଯାହା ସାମାଜିକ ପରିବର୍ତ୍ତନ ଆଶିବ ଓ ବିକେପିକୁ ହରାଇବାରେ ସକ୍ଷମ ହେବ କେଜରିଓ୍ୱାଲ୍ ଏଲ୍ଏସ୍ ପୋଲ୍ କଂଗ୍ରେସ ସହ କୌଣସି ମେଣ୍ଟ ଗଠନକୁ ପ୍ରତ୍ୟାଖ୍ୟାନ କରି ଆମ୍ ଆଦ୍ମୀ ପାର୍ଟି ଆବାହାକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିୱାଲ୍ ତାଙ୍କ ପାର୍ଟି ଏକାକୀ ଲୋକସଭା ନିର୍ବାଚନ ଲଢ଼ିବା ବିଷୟ ଆଜି ଘୋଷଣା କରିଛନ୍ତି ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ କେଜରିଓ୍ୱାଲ୍ କହିଛନ୍ତି ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମର୍ଯ୍ୟାଦା ପ୍ରଦାନ ବିଷୟକୁ ନେଇ ତାଙ୍କ ପାର୍ଟି ନିର୍ବାଚନ ଲଢ଼ିବ ଏହା ନ ହେବା ଯୋଗୁଁ କାତୀୟ ରାଜଧାନୀ ଅଞ୍ଚଳକୁ ବହୁ ଅସୁବିଧା ଭୋଗ କରିବାକୁ ପଡୁଛି ମେଙ୍କ ଗଠନ ପାଇଁ ତାଙ୍କ ପାର୍ଟିର କଂଗ୍ରେସ ସହ କୌଣସି କଥାବାର୍ତ୍ତା ହୋଇ ନ ଥିବା ବିଷୟ ସେ ଜଣାଇଛନ୍ତି

ଗୁଜରାତ୍ରେ କଂଗ୍ରେସ ଏମ୍ଏଲ୍ଏ ବଲ୍ଲଭ ଧରାବିୟା ରାଜ୍ୟ ବିଧାନସଭାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି ବିଜେପି ରାଜ୍ୟ ଶାଖା ସଭାପତି ଜିତୁ ବଘାନୀଙ୍କ ଉପସ୍ଥିତିରେ ସେ ପାର୍ଟିରେ ଯୋଗ ଦେଇଛନ୍ତି ଧରାବିୟା ଗୁଜରାତ୍ ବିଧାନସଭା ବାଚସ୍କତିଙ୍କୁ ଗତକାଲି ତାଙ୍କର ଇସ୍ତଫା ହସ୍ତାନ୍ତର କରିଥିଲେ ଆମ ସମ୍ଭାଦଦାତା ଜଣାଇଛନ୍ତି ଧରାବିୟାଙ୍କ ପୂର୍ବରୁ ଆହୁରି ଅନେକ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଇଥିଲେ ପଟିଦାର କୋଟା ଆନ୍ଦୋଳନ ନେତା ହାର୍ଦ୍ଦିକ୍ ପଟେଲ୍ ଆଜି କଂଗ୍ରେସରେ ଯୋଗ ଦେବେ ଏକ ଟ୍ୱିଟ୍ କରି ଶ୍ରୀ ପଟେଲ୍ ଜାମ୍ନଗର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବା ବିଷୟ ଘୋଷଣା କରିଛନ୍ତି ମହାରାଷ୍ଟ୍ର କଂଗ୍ରେସ ପାଇଁ ଏକ ଧକ୍କା ସ୍ୱରୂପ ମହାରାଷ୍ଟ୍ର ବିଧାନସଭା ବିରୋଧୀ ଦଳ ନେତାଙ୍କ ପୁଅ ସୁଜୟ ବିଖେ ପାଟିଲ୍ ଆଜି ବିଜେପିରେ ଯୋଗ ଦେଇଛନ୍ତି ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଶବୀଶ ଓ ରାଜ୍ୟ ଶାଖା ମୁଖ୍ୟ ରାଓ ସାହେବ ଦାନ୍ବେଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି ତୂଶମୂଳ କଂଗ୍ରେସରୁ ବହିଷ୍କୃତ ଏମ୍ପି ଅନୁପମ ହାକରା ଆଜି ନୂଆଦିଲ୍ଲୀରେ ବିକେପିରେ ଯୋଗଦେଇଛନ୍ତି ଇତିମଧ୍ୟରେ ଦୁଇ ଜଣ କଂଗ୍ରେସ ଏମ୍ଏଲ୍ଏ ଆଠରାମ୍ ଶକୁ ଓ ଆର୍ କାନ୍ତାରାଓ କଂଗ୍ରେସରୁ ଇସ୍ତଫା ଦେଇ ତେଲଙ୍ଗାନା ରାଷ୍ଟ୍ର ସମିତିରେ ଯୋଗ ଦେଇଛନ୍ତି ଆଉ ଜଣେ କଂଗ୍ରେସ ଏମ୍ଏଲ୍ଏ ଚିରୁମାର୍ତ୍ତି ଲିଙ୍ଗାୟା ମଧ୍ୟ ଟିଆର୍ଏସ୍ରେ ଯୋଗ ଦେଇଛନ୍ତି

ଟିଏମ୍ସି ମୁଖ୍ୟ ତଥା ପଣ୍ଢିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ କୋଲ୍କାତାରେ ପାର୍ଟି ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିଛନ୍ତି

ସେମାନଙ୍କ ମଧ୍ୟରେ ପାର୍ଟି ରାଜ୍ୟ ଶାଖା ସଭାପତି ସୁବ୍ରତ୍ ବକ୍ୱି ଅଭିନେତ୍ରୀ ସନ୍ଧ୍ୟା ରାୟ ଓ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସୌଗତ ବସୁ ଅଛନ୍ତି

କେରଳ ଏଲ୍ଡିଏଫ୍ କେରଳରେ ଶାସକ ଏଲ୍ଡିଏଫ୍ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିବା ପରେ ପ୍ରଚାର ଆରମ୍ଭ କରିଛି କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ୟୁଡିଏଫ୍ରେ ପ୍ରାର୍ଥୀମାନଙ୍କର ନାମ ଚୂଡ଼ାନ୍ତ କରାଯିବାପାଇଁ ଯୁଦ୍ଧକାଳୀନ ଭିତ୍ତିରେ କଥାବାର୍ତ୍ତା କରାଯାଉଛି ଚଳିତ ସପ୍ତାହ ସୁଦ୍ଧା ୟୁଡିଏଫ୍ ଏହାର ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିବାର ଆଶା କରାଯାଉଛି କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ରାଜ୍ୟରେ ଆନୁଷ୍ଠାନିକ ଭାବେ ନିର୍ବାଚନ ପ୍ରଚାର ଆରମ୍ଭ କରିବାପାଇଁ ଆସନ୍ତାକାଲି କେରଳ ଯିବେ ବିଜେପିରେ ମଧ୍ୟ କଥାବାର୍ତ୍ତା ଚାଲିଛି ଓ ଶନିବାର ସୁଦ୍ଧା ପ୍ରାର୍ଥୀମାନଙ୍କର ନାମ ଘୋଷଣା କରାଯିବାର ଅନୁମାନ କରାଯାଉଛି ରାଜ୍ୟ ମୁଖ୍ୟ ନିର୍ବାଚନ ଅଫିସର ଟିଆର୍ ମୀଣା ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧ୍ୟମାନଙ୍କ ସହ ଏକ ବୈଠକ ଡକାଇଛନ୍ତି ଆସନ୍ତାକାଲି ତିରୁବନନ୍ତପୁରମ୍ଠାରେ ଏହି ବୈଠକ ବସି ଆଦର୍ଶ ଆଚରଣ ବିଧି ଉପରେ ଆଲୋଚନା ହେବ ଆଦର୍ଶ ଆଚରଣ ବିଧି ଲଙ୍ଘନ ସ୍ଥଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବିଷୟ ସେ ଚେତାବନୀ ଦେଇଛନ୍ତି ଭିପି ଆଇଆର୍ଏସ୍ ଅଫିସର୍ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ଟିକସ ପ୍ରଦାନ ପାଇଁ ଲୋକମାନଙ୍କ ମନରେ ଆଗ୍ରହ ସୃଷ୍ଟି ସକାଶେ ଦେଶର ଟିକସ ପ୍ରଶାସନରେ ଅନେକ ପରିବର୍ତ୍ତନ ଘଟିଛି

ଶ୍ରୀ ନାଇଡୁ କହିଛନ୍ତି ବିମୁଦ୍ରୀକରଣର ସବୁଠୁ ଉଲ୍ଲେଖନୀୟ ସଫଳତା ହେଲା ଡିଜିଟାଲ୍ ନେଶଦେଶର ବିକାଶ ସେ କହିଛନ୍ତି ଟିକସ କର୍ତ୍ତପକ୍ଷଭାବେ ଏହି ଅଫିସରମାନେ ଡିକିଟାଲ୍ ନେଶଦେଶକୁ ଉତ୍ସାହିତ କରିବା ଉଚିତ ଓ ଗ୍ରାହକମାନଙ୍କୁ ପ୍ରବର୍ତ୍ତାଇବାପାଇଁ ବ୍ୟାବସାୟିକ ସଂସ୍ଥାମାନଙ୍କୁ ଉତ୍ସାହିତ କରିବା ଉଚିତ

ନାଇଡ଼ୁ ଆର୍ଜେଣ୍ଟିନା ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ କହିଛନ୍ତି ଭାରତ ଓ ଆର୍ଜେଣ୍ଟିନା ଦ୍ୱିପକ୍ଷୀୟ ବାଣିଜ୍ୟ ବୃଦ୍ଧି ଓ ପୁଞ୍ଜିନିବେଶର ବିକାଶ ପାଇଁ ଏକାଠି ମିଶି କାର୍ଯ୍ୟ କରିବା ଉଚିତ ଆର୍ଜେଣ୍ଟିନା ଉପରାଷ୍ଟ୍ରପତି ଗାବ୍ରିଏଲା ମିସେଟ୍ଟିଙ୍କ ସହ ନୂଆଦିଲ୍ଲାରେ କଥାବାର୍ତ୍ତା ସମୟରେ ସେ ଏହା କହିଛନ୍ତି ସେ ପୁଲ୍ୱାମା ସନ୍ତାସବାଦୀ ଆକ୍ରମଣ ବିଷୟରେ ତାଙ୍କୁ ସୂଚନା ଦେଇଛନ୍ତି ଏକ ସରକାରୀ ଇସ୍ତାହାର ଅନୁସାରେ ଶ୍ରୀମତୀ ମିସେଟ୍ଟି ସେହି ଆକ୍ରମଣର ତୀବ୍ର ନିନ୍ଦା କରି ସନ୍ତାସବାଦୀ ବିରୋଧୀ ସଂଗ୍ରାମରେ ଆର୍ଜେଣ୍ଟିନା ଭାରତ ସହ ଛିଡ଼ା ହୋଇଛି ବୋଲି କହିଚ୍ଚନ୍ତି ଇଡି ହଫିଜ୍ ସୟିଦ୍ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଲସ୍କରେ ତୟବା ପ୍ରତିଷ୍ଠାତା ହଫିଜ୍ ସୟିଦ୍ ବିରୁଦ୍ଧରେ ଚାଲିଥିବା ତଦନ୍ତରେ ଜହୁର୍ ଅହମ୍ମଦ ଶାହା ୱାଟାଲିର ଏକ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଅଚଳ କରିଛି ହଫିଜ୍ ସୟିଦ୍ ମହଜ୍ମଦ ୟୁସୁଫ୍ ଶାହା କହୁର୍ ଅହଜ୍ଞଦ ଶାହା ୱାଟାଲି ଓ ଅନ୍ୟମାନଙ୍କ ବିରୁଦ୍ଧରେ ଏନ୍ଆଇଏ ଦାଏର କରିଥିବା ଅଭିଯୋଗ ପତ୍ର ଅନୁସାରେ ଇଡି କଳାଧନ ନିବାରଣ ଆଇନ ଅଧୀନରେ ତଦନ୍ତ ଆରମ୍ଭ କରିଥିଲା ଏକ ବିବୃତ୍ତିରେ ଇଡି କହିଛି ଅଭିଯୁକ୍ତ ଜହୁର୍ ଅହନ୍ନଦ ଶାହା ୱାଟାଲି ହୁରିୟାତ୍ ନେତାମାନଙ୍କ ପାଇଁ ପାଣ୍ଡି ସଂଗ୍ରହ ଓ ଆର୍ଥିକ କାରବାର ସହ କଡ଼ିତ ଥିବାର ପ୍ରମାଶିତ ହୋଇଛି

ମ୍ୟାମାର୍ ଉପରେ ଜାତିସଂଘର ସ୍ୱତନ୍ତ୍ର କଥାବାର୍ତ୍ତାକାରୀ ୟାଙ୍ଘି ଲି ଗତକାଲି ଜେନେଭାରେ ମାନବାଧିକାର ପରିଷଦରେ କହିଛନ୍ତି ସେହି ଜନଶ୍ରନ୍ୟ ଦ୍ୱୀପରେ କେହି ଯେ ମାନବ ବସବାସ କରିପାରିବ ସେନେଇ ସେ ସନ୍ଦେହ ପ୍ରକାଶ କର୍ରଛନ୍ତି ଶରଣାର୍ଥୀମାନଙ୍କ ସମ୍ମତି ନ ନେଇ ଓ ଠିକ୍ ଭାବେ ଯୋଜନା ନ କରି ସେମାନଙ୍କୁ ସ୍ଥାନାନ୍ତରିତ କରାଗଲେ ତାହା ବାଂଲାଦେଶରେ ନୂଆ ସଙ୍କଟ ସୃଷ୍ଟି କରିବ ବୋଲି ସେ କହିଛନ୍ତି